ତୁରନ୍ତ ଆସ୍ଥାସ୍ଟଚକ ଭୋଟ୍ ବିଷୟ ଲୋଡ଼ି ଦୁଇ ଜଣ ନିର୍ଦଳୀୟ ବିଧାୟକଙ୍କ ଆବେଦନର ଜର୍ତରୀକାଳୀନ ଶ୍ରଶାଣି କରିବାକୃ ସୁପ୍ରିମ୍କୋର୍ଟ ମନା କରିଛନ୍ତି

ଆଜି ସକାଳେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ସବୁ କାର୍ଯ୍ୟ ନିୟମ ଅନୁଯାୟୀ କରାଯିବ ଇତିମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମେୟା ଦଳବିରୋଧୀ କାର୍ଯ୍ୟ ପାଇଁ ଅସନ୍ତ୍ରଷ୍ଟ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ କରିଥିବା ଆବେଦନର ଶୁଣାଶି ଲାଗି ଆସନ୍ତାକାଲି ସକାଳେ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ବାଚସ୍ୱତି ସେହି ବିଧାୟକମାନଙ୍କୁ କହିଛନ୍ତି

ଏସ୍ସି କର୍ଣ୍ଣାଟକ ଏମ୍ଏଲ୍ଏକ୍ କର୍ଣ୍ଣାଟକର ଦୁଇ ଜଣ ନିର୍ଦଳୀୟ ବିଧାୟକ ବିଧାନସଭାରେ ତୁରନ୍ତ ଆସ୍ଥାସଚକ ଭୋଟ୍ ଲୋଡ଼ାଯିବା ପାଇଁ ଅନୁରୋଧ କରି କରିଥିବା ଆବେଦନର କରୁରୀକାଳୀନ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ଆସନ୍ତାକାଲି ଏହାକୁ ତାଲିକାଭୁକ୍ତ କରାଯାଇପାରେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ବରିଷ୍ଠ ଓକିଲ ମୁକୁଲ୍ ରୋହତଗୀ ସେହି ନିର୍ଦଳୀୟ ବିଧାୟକଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ କହିଛନ୍ତି ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ାଯିବାରେ ଅଯଥା ବିଳମ୍ବ କରାଯାଉଛି ସେହି ଦୂଇ ଜଣ ବିଧାୟକ ହେଉଛନ୍ତି ଆର୍ ଶଙ୍କର ଓ ଏସ୍ ନାଗେଶ ସେ କହିଛନ୍ତି ଯେତେବେଳେ କଂଗ୍ରେସ ଜେଡିଏସ୍ ମେଣ୍ଟକୁ ଶୀଘ୍ର ଆସ୍ଥାସଚକ ଭୋଟ୍ ଲୋଡ଼ିବାପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ସେହି ନିର୍ଦ୍ଦେଶକୁ ବର୍ତ୍ତମାନ କାରି କରାଯାଇପାରିବ ଏହାର କବାବରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଆସନ୍ତାକାଲି ଏହା ଉପରେ ବିଚାର କରାଯିବ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଦୁଇ ଜଣଯାକ ନିର୍ଦଳୀୟ ବିଧାୟକ ତ୍ରରନ୍ତ ଆସ୍ଥାସ୍ଚକ ଭୋଟ୍ ଲୋଡ଼ାଯିବାପାଇଁ ସ୍ବପ୍ରିମ୍କୋର୍ଟରେ ଆବେଦନ କରିଥିଲେ

ଇସ୍ରୋ କହିଛି ଅଭ୍ୟାସ କାର୍ଯ୍ୟକ୍ରମ ସମୟରେ ସମସ୍ତ ପ୍ରସ୍ତୁତି ସ୍ୱାଭାବିକ ଥିବାର ଜଣାପଡ଼ିଛି

କିନ୍ତ ଉତ୍କ୍ଷେପଣର ପ୍ରାୟ ଘଙ୍କାଏ ପୂର୍ବରୁ ଏକ ଯାନ୍ତିକ ତ୍ରୁଟି ପରିଲକ୍ଷିତ ହେବାରୁ ମିଶନକୁ ସ୍ଥଗିତ ରଖାଯାଇଥିଲା

ମୋଦି ଗଭଟ୍ ରିପୋର୍ଟ କାର୍ଡ଼ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ନରେନ୍ଦ୍ର ମୋଦି ନେତୃତ୍ୱର ସରକାର କୃଷକ ସୈନିକ ଶ୍ରମିକ ଓ ବଶିକମାନଙ୍କ ସମେତ ସବୁ ବର୍ଗର କଲ୍ୟାଣ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି

ମନ୍ତ୍ରୀ କହିଛନ୍ତି ବିଶ୍ୱମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ବିଶ୍ୱରେ ଭାରତର ରାଜନୈତିକ ପ୍ରଭାବ ବିସ୍ତାରରେ ଅଗ୍ରଗତି ଆଶିପାରିଛି

ସେଗୁଡ଼ିକ ହେଲା ଗତି ପଦ୍ଧତି ଓ ଦକ୍ଷତା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ତିନୋଟି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଉଛି

ଏଲ୍ଜେପି ନେତା ତଥା ଉପସ୍ଥିତ ସାଂସଦ ରାମଚନ୍ଦ୍ର ପାଶ୍ୱାନ୍ଙ୍କ ବିୟୋଗ ପାଇଁ ସଭାକୁ ମୁଲତବୀ ରଖାଯାଇଛି ଗତକାଲି ନୂଆଦିଲ୍ଲୀସ୍ଥିତ ଡକ୍ଟର ରାମମନୋହର ଲୋହିଆ ହସ୍କିଟାଲ୍ରେ ତାଙ୍କର ପରଲୋକ ଘଟିଥିଲା ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍କତି ଓମ୍ ବିର୍ଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍ ଓ ସାଂସଦ ରାମଚନ୍ଦ୍ର ପାଶ୍ୱାନ୍ଙ୍କ ବିୟୋଗ ବିଷୟରେ ସଦସ୍ୟମାନଙ୍କୁ ଜଣାଇଥିଲେ ରାମଚନ୍ଦ୍ର ପାଶ୍ୱାନ୍ ବିହାରର ସମସ୍ତିପୁର ଲୋକସଭା ଆସନର୍ତ୍ତ ସାଂସଦ ଥିଲେ

ରାଜ୍ୟସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ କଂଗ୍ରେସ ସଦସ୍ୟମାନେ ଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚାହିଥିଲେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଏଥିପାଇଁ ଅନୁମତି ଦେଇ ନ ଥିଲେ ଓ ଏହା ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି ବୋଲି କହିଥିଲେ ଏହାପରେ କଂଗ୍ରେସ ସଦସ୍ୟମାନେ ସ୍କୋଗାନ ଦେବା ଆରମ୍ଭ କରିଥିଲେ ଟିଏମ୍ସି ସଦସ୍ୟମାନେ ମଧ୍ୟ ସେମାନଙ୍କ ଆସନର୍ ଛିଡ଼ାହୋଇ ଏ ବିଷୟ ଉଠାଇଥିଲେ

ଢାଞ୍ଚାଗତ ସଂସ୍କାର ଯୋଗୁଁ ଏହା ସମ୍ଭବ ହେବ ବୋଲି ସେ ଦର୍ଶାଇଛନ୍ତି ନ୍ୟୁୟର୍କରେ ଏକ ସମ୍ଭାଦ ସରବରାହ ସଂସ୍କା ସହ କଥାବାର୍ତ୍ତାବେଳେ ରାଜୀବ୍ କୁମାର କହିଛନ୍ତି ଏଥିପାଇଁ ଭିଭିମି ପ୍ରସ୍ତୁତ କରାଯାଇସାରିଛି ଓ ପରିବର୍ଭନ ଆସିବା ଆରମ୍ଭ ହୋଇଛି କିଏସ୍ଟି ଓ ଦେବାଳିଆ ଆଇନ ଭଳି ଢାଞ୍ଚାଗତ ସଂସ୍କାର ଏଥିରେ ସହାୟତା କରିବା କଥା ସେ ଦର୍ଶାଇଛନ୍ତି ସେ କହିଛନ୍ତି ଏହି ପଦକ୍ଷେପଗୁଡ଼ିକରୁ ମିଳିବାକୁ ଥିବା ସୁଫଳ ପାଇଁ ଯେତିକି ସମୟ ଆବଶ୍ୟକ ତାହା ପ୍ରରଣ ହୋଇସାରିଛି ଓ ବର୍ତ୍ତମାନ ଏଗ୍ରଡ଼ିକର୍ ସ୍ୱଫଳ ମିଳିବା ଆରମ୍ଭ କଲାଶି

କାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ସଂକ୍ରାନ୍ତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍ ମନ୍ତ୍ରୀୟରୀୟ ବୈଠକରେ ଯୋଗ ଦେବାକୁ ସେ ନ୍ୟୟର୍କ ଯାଇଛନ୍ତି ୟୁଏସ୍ ଇମ୍ରାନ୍ ଟମ୍ପ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କୁ ସାକ୍ଷାତ୍ କରି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଧାରିବାକୁ ଉଦ୍ୟମ କରିବେ ଆମେରିକା ରାଷ୍ଟ୍ରପତି ସର୍ବସାଧାରଣରେ ପାକିସ୍ତାନର ସମାଲୋଚନା କରିବା ପାକିସ୍ତାନକୁ ଆମେରିକା ଦେଉଥିବା ସାମରିକ ସହାୟତା ବନ୍ଦ୍ କରିବା ଓ ସନ୍ତାସବାଦର ମୁକାବିଲାରେ ଅଧିକ ପଦକ୍ଷେପ ନେବାପାଇଁ କହିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡ଼ିଥିଲା ହ୍ୱାଇଟ୍ ହାଉସ୍ରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ସନ୍ତାସବାଦ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଖାଁଙ୍କ ଉପରେ ଚାପ ପକାଇବେ ବୋଲି ଆଶା କରାଯାଉଛି ଏହାବ୍ୟତୀତ ପାକିସ୍ତାନରୁ କାର୍ଯ୍ୟ କରୁଥିବା ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତାଲିବାନ ସହ ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ମଧ୍ୟ ସେ ଚାପ ପକାଇପାରନ୍ତି ବୋଲି ଅନୁମାନ କରାଯାଉଛି